ସ୍ୱରାଷ୍ଟ୍ରମନ୍ତୀ ଭାବେ ଦାୟିତ୍ୱ ଗ୍ରହଶ କରିବା ପରେ ଶ୍ରୀ ଶାହାଙ୍କର ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ

ଏଥିରେ ବିଧାୟକ ବିଷ୍ ସେଠୀ ସାଂସଦ ମଞ୍ଚୁଲତା ମଣ୍ଡଳ ଶ୍ରୀରାମ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ଗଣଶିକ୍ଷା ବିଭାଗ ଚଳିତ ମାସ ଶେଷ ସୁଦ୍ଧା ଗଣଶିକ୍ଷା ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଯିବ ବୋଲି ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍ ସୂଚନା ଦେଇଛନ୍ତି ଏ ନେଇ ଶିକ୍ଷା ନିର୍ଦ୍ଦେଶକ କିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସେ କହିଛନ୍ତି

ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀମତୀ ଅରୁମୁଗମ୍ କହିଛନ୍ତି

ତେବେ ପୂର୍ବର୍ ଅଭିଯୋଗ ଥିବା କେତେକ କେନ୍ଦ ଏହି ତାଲିକାରେ ସ୍ଚାନିତ ହୋଇଥିବା ଅଭିଯୋଗ ହେବାରୁ ପରିଚାଳନା କମିଟିର କରୁରିକାଳୀନ ବୈଠକ ଅନୁଷ୍ଷିତ ହୋଇ ତାହାର ସମୀକ୍ଷା କରାଯାଇଥିଲା

ପୁଲିସ ତାକୁ ଗତକାଲିଠାରୁ ଅଟକ ରଖି ପଚରା ଉଚୁରା କରୁଥିଲା

ଏକ କାର ସହିତ ମୋଟର ସାଇକଲର ମୁହାଁମୁହି ଧକ୍କ ହେବାରୁ ଏହି ଦୁର୍ଘଟଣା ଘଟିଛି

ଓଡ଼ିଶା ମୋ ପରିବାର ପକ୍ଷରୁ ଏଥିପାଇଁ ସ୍ୱତନ୍ତ ପଦକ୍ଷେପ ନିଆଯାଇଥିଲା